ପିଏମ୍ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ଥାଇଲାଣ୍ଡ ଗସ୍ତରେ ଆଜି ସକାଳୁ ବ୍ୟାଙ୍କକ୍ ଅଭିମୁଖେ ଯାତ୍ରା କରିବେ ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଷୋଡ଼ଶ ଏସିଆନ୍ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବା ସହିତ ଚତ୍ର୍ଦ୍ଦଶ ପୂର୍ବ ଏସିଆ ସମ୍ମିଳନୀ ଏବଂ ତୂତୀୟ ଆଞ୍ଚଳିକ ସମନ୍ଧିତ ଅର୍ଥନୈତିକ ଭାଗିଦାରିତା ବୈଠକରେ ମଧ୍ୟ ଯୋଗଦେବେ ସଚିବ ବିଜୟ ଠାକୁର ସିଂ ଗଣମାଧ୍ୟମକୁ କହିଛନ୍ତି ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପ୍ରୟୁତ୍ ଚାନ ଓ ଚାଙ୍କ ନିମନ୍ତ୍ରଣକ୍ରମେ ଶ୍ରୀ ମୋଦି ବ୍ୟାଙ୍କକ୍ ଗସ୍ତ କରୁଛନ୍ତି ସେଠାରେ ପ୍ରଧାନମନ୍ତ୍ରୀ ବ୍ୟାଙ୍କକ୍ର ଜାତୀୟ ଇନ୍ଡୋର ଷ୍ଟାଡିୟମ୍ରେ ଭାରତୀୟ ସମୁଦାୟଙ୍କୁ ଉଦ୍ବୋଧନ ଦେବେ

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଭାରତ ଆସିଆନ୍ ସମ୍ମିଳନୀରେ ଯୋଗଦେବେ ଚଳିତବର୍ଷ ଏହି ସମ୍ମିଳନୀରେ ଯୋଗାଯୋଗ ଜ୍ଞାନକୌଶଳ ଅର୍ଥନୈତିକ ଭାଗିଦାରିତା ଏବଂ ସାଇବର ସିକ୍ୟୁରିଟି ସଂପର୍କିତ ପ୍ରସଙ୍ଗ ଆଲୋଚନା ହେବ ସେହିଭଳି ଆଞ୍ଚଳିକ ସମନ୍ୱିତ ଅର୍ଥନୈତିକ ଭାଗିଦାରି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଅଂଶ ଗ୍ରହଣ କରିବେ

ଶ୍ରୀ ଯୋଶୀ ଏହି ଲକ୍ଷ୍ୟ ହାସଲ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୋଲ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି

ଏହି ଅବସରରେ ମନ୍ତ୍ରୀ କୋଲ ଇଣ୍ଡିଆକୁ ଜଳଶକ୍ତି ଅଭିଯାନ ଆପଣେଇବାକୁ ପରାମର୍ଶ ଦେଇଛନ୍ତି ଯାହାଦ୍ୱାରା ଅଧିକରୁ ଅଧିକ ଜଳ ସଂରକ୍ଷଣ କରାଯାଇ ପାରିବ

ମୁମ୍ୟାଇଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଗଡ଼କରି ଏହି ସ୍ଚଚନା ଦେଇ କହିଛନ୍ତି ଦେଶରେ ସଡ଼କ ଦୂର୍ଘଟଣାରେ ପ୍ରତିବର୍ଷ ପ୍ରାୟ ଦେଢ଼ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି ଏବଂ ବହୁ ଲୋକ ଗୁରୁତର ଆହତ ହୋଇ ବିକଳାଙ୍ଗ ହେଉଛନ୍ତି ତେବେ ଏହି ଆଇନ ଯୁଗ୍ମ ତାଲିକାଭୁକ୍ତ ହୋଇଥିବା ଦୃଷ୍ଟିରୁ ଟ୍ରାଫିକ୍ ଆଇନ ଅମାନ୍ୟ କରିବା ଜନିତ ଜୋରିମାନା ପରିମାଣ ସଂପୂକ୍ତ ରାଜ୍ୟ ସରକାର ନିର୍ଦ୍ଧାରଣ କରିବେ ବୋଲି ସେ କହିଛନ୍ତି ରେଲଓ୍ୱେଜ୍ ଅଙ୍ଗାଡ଼ି କେନ୍ଦ୍ର ରେଳରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡ଼ି କହିଛନ୍ତି କର୍ଣ୍ଣାଟକର ବେଲଘାବୀ ନିକଟସ୍ଥ କିଟୁରୁଠାରେ ଏକ ସହାୟକ ଶିଳ୍ପ ହବ୍ ସ୍ଥାପନ କରିବା ଲାଗି ରେଳବାଇ ଯୋଜନା କରୁଛି ଏହି ପ୍ରକଳ୍ପ ଦ୍ୱାରା ସଂପୃକ୍ତ ଅଞ୍ଚଳର ଯୁବବର୍ଗଙ୍କ ଲାଗି ଏକ ବଡ଼ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଗତକାଲି ସନ୍ଧ୍ୟାରେ ବେଲଘାବୀଠାରେ ଅଶୋକାପୁରମ୍ ହୁବଲି ଏକ୍ନପ୍ରେସ୍କୁ ପତାକା ଦେଖାଇ ଶୁଭାରୟ କରିବା ଅବସରରେ ଶ୍ରୀ ଅଙ୍ଗାଡ଼ି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କର୍ଣ୍ଣାଟକ ସ୍ଥାପନ ଦିବସ ଅବସରରେ ଏହି ଟେନ୍ ଏକ ଉପହାର ସଦୃଶ ବୋଲି ସେ କହିଛନ୍ତି ସେହିଭଳି ବେଲଘାବୀ ଓ ପୁନେ ମଧ୍ୟରେ ଜନଶତାବ୍ଦୀ ଟ୍ରେନ୍ ଚଳାଚଳା କରାଇବା ଲାଗି ସ୍ଥାନୀୟ ଅଞ୍ଚଳର ଲୋକଙ୍କର ବହୁଦିନର ଦାବି ଥିବା ଦୃଷ୍ଟିର୍ ରେଳବାଇ ଏ ସଂପର୍କରେ ବିଚାର କରୁଛି ବୋଲି ଅଙ୍ଗାଡ଼ି କହିଚ୍ଛନ୍ତି ମହା କ୍ରପ୍ ଲସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ କହିଛନ୍ତି ଯେ ଅଦିନିଆ ବର୍ଷାଯୋଗୁଁ ରାଜ୍ୟରେ ଚାଷୀମାନଙ୍କର ହୋଇଥିବା କ୍ଷତିକୁ ସରକାର ଗୁରୁତର ସହ ନେଇଛନ୍ତି ସେହିଭଳି ଏହି କ୍ଷତି ଭରଣା କରିବା ଲାଗି ସରକାର କେନ୍ଦ୍ରର ସାହାଯ୍ୟ ଲୋଡ଼ିବେ ବୋଲି ମୁମ୍ବାଇଠାରେ ସେ ଗଣମାଧ୍ୟମକୁ କହିଛନ୍ତି ଶ୍ରୀ ଫଡନବିସ୍ କହିଛନ୍ତି ଗତ କେତେ ସପ୍ତାହ ଧରି ରାଜ୍ୟର କିଛି ଅଞ୍ଚଳରେ ହୋଇଥିବା ଅଦିନିଆ ବର୍ଷାଜନିତ ପରିସ୍ଥିତି ଉପରେ ମୁଖ୍ୟଶାସନ ସଚିବ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ନବନିର୍ବାଚିତ ବିଧାୟକମାନେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟକୁ ଯିବା ଉଚିତ

ଆସନ୍ତା ସପ୍ତାହ ମଧ୍ୟରେ ଫସଲ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବା ଲାଗି ସଂପୃକ୍ତ ଜିଲ୍ଲା ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ଫଡନବିସ୍ କହିଛନ୍ତି ଖଟ୍ଟର ଷ୍ଟୁବଲ୍ ହରିଆଣାର କୂଷକମାନଙ୍କୁ ଫସଲ ମୂଳ ଜାଳିବା ପରିବର୍ତ୍ତେ ଅନ୍ୟ ଉପାୟ ଆପଣେଇବାକୁ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଫସଲ ମୂଳ କାଳୁଥିବା ଘଟଣା ସଫପର୍କରେ ଯେଉଁମାନେ ସୂଚନା ଦେବେ ସେମାନଙ୍କୁ ପୁରସ୍କୃତ କରାଯିବ ସର୍ବୋଚ୍ଚ ନ୍ୟାୟାଳୟ ରାଜଧାନୀ ଦିଲ୍ଲୀରେ ଏହି ସମସ୍ୟାକୁ ନେଇ ଉଦ୍ବେଗ ପ୍ରକାଶ କରିବା ଫଳରେ ମୁଖ୍ୟମନ୍ତ୍ରୀ ଶ୍ରୀ ଖଟ୍ଟର ଏଭଳି ଘୋଷଣା କରିଛନ୍ତି

ଗତକାଲି ଶ୍ରୀ ଖଟ୍ଟର ଏହି ସମସ୍ୟାର ମୁକାବିଲା ପାଇଁ ଏକ ସମୀକ୍ଷା ବୈଠକ କରିଥିଲେ

ଅନ୍ୟପକ୍ଷରେ ଗ୍ରାମସଭା ମାଧ୍ୟମରେ କୃଷକମାନଙ୍କୁ ସଚେତନ କରାଇବା ପାଇଁ ଶ୍ରୀ ଖଟ୍ଟର କହିଚ୍ଛନ୍ତି ଦିଲ୍ଲୀ ଅଡ୍ ଇଭେନ୍ ଆସନ୍ତା ସୋମବାରଠାରୁ ଦିଲ୍ଲୀରେ ଯୁଗ୍ମ ଅଯୁଗ୍ମ ନୟର ଯୋଜନା କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାର ଏକ ବିଜ୍ଞପ୍ତି ମାଧ୍ୟମରେ ସ୍କଚନା ଦେଇଛନ୍ତି

ଏହି ଯୋଜନା ଅନୁଯାୟୀ ଯୁଗ୍ମ ଅଯୁଗ୍ମ ନୟର ଗାଡ଼ିଗୁଡ଼ିକ ଦିନେ ଛଡ଼ା ଦିନେ ଚଳାଚଳ କରିବେ ଏହି ଯୋଜନା ସହିତ ସଂପ୍ରକ୍ତ ସମସ୍ତ ସଂସ୍କାଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗଦେବା ପରେ ଗଣମାଧ୍ୟମଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯୁଗ୍ମ ଅଯୁଗ୍ମ ନୟର ଯୋଜନା କାର୍ଯ୍ୟକାରୀ କାଳରେ ସରକାରୀ କାର୍ଯ୍ୟାଳୟଗୁଡ଼ିକର ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି

ତେବେ ଦିଲ୍ଲୀରେ ଥିବା ଘରୋଇ କାର୍ଯ୍ୟାଳୟଗୁଡ଼ିକ ସରକାରଙ୍କ ଏହି ନିର୍ଦ୍ଦେଶନାମା ଅଧୀନରେ ଆସୁନାହିଁ

ୟୁପି ଏୟାର ପଲ୍ୟୁସନ୍ ବାୟୁ ପ୍ରଦୃଷଣର ମୁକାବିଲା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଶେଷକରି ଅତ୍ୟଧିକ ବାୟୁପ୍ରଦୃଷଣ ସ୍ତର ଖରାପ ଥିବା ଅଞ୍ଚଳରେ ଜିଲ୍ଲାପାଳ ଏବଂ କମିଶନରମାନଙ୍କ ସହ ସେ ଆଲୋଚନା କରିଛନ୍ତି କେଉଁ କାରଣ ପାଇଁ ବାୟୁ ପ୍ରଦୂଷିତ ହେଉଛି ସେ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଏବଂ ସହରାଞ୍ଚଳରେ ବର୍ଜ୍ୟବସ୍ତୁର ଉପଯୁକ୍ତ ପ୍ରକ୍ରିୟାକରଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଏ ନେଇ କୃଷି ବିଭାଗ ଫସଲ ମୂଳ ଜାଳୁଥିବା କୃଷକମାନଙ୍କୁ ଏହାର କୁପ୍ରଭାବ ସଂପର୍କରେ ସଚେତନ କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବାଗପଥ୍ ହାପୁର ମିରଟ ବୁଲନ୍ଦସର କାନପୁର ଲକ୍ଷ୍ନୌ ଏବଂ ବାରଣାସୀ ଜିଲ୍ଲାପାଳଙ୍କଠାରୁ ସେ ବାୟୁପ୍ରଦୂଷଣ ସଂପର୍କିତ ରିପୋର୍ଟ ତଲବ କରିଚ୍ଛନ୍ତି

ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମେନକା ଅଞ୍ଚଳର ଇଣ୍ଡେଲିମେନ୍ସ୍ଥିତ ସାମରିକ ଘାଟି ଉପରେ ହୋଇଥିବା ଏହି ସନ୍ତ୍ରାସବାଦୀ ଆକ୍ରମଣର ତଦନ୍ତ କରାଯାଉଛି

ସଂପୃକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ଏବଂ ଆକ୍ରମଣକାରୀଙ୍କୁ ଧରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ଏହି ଆକ୍ରମଣ ଲାଗି ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି ଆଇଆଇଟି ଇସ୍ରୋ ଇସ୍ରୋର ମିଳିତ ସହଯୋଗରେ ଆଇଆଇଟି ଦିଲ୍ଲୀ ଏକ ମହାକାଶ ଞ୍ଜାନକୌଶଳ ସେଲ୍ ସ୍ଥାପନ କରିବ ଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ ଆଇଆଇଟି ନିର୍ଦ୍ଦେଶକ ଭିରାମଗୋପାଳ ରାଓ କହିଛନ୍ତି ମହାକାଶ ବିଜ୍ଞାନ ସଂପର୍କିତ ଗବେଷଣା ପ୍ରକଳ୍ପ ଉପରେ ଅଧିକ ଧ୍ୟାନ ଦେବା ଲାଗି ଏହି ସେଲ୍ ପ୍ରତିଷ୍ଠା କରାଯାଇଛି ଇଣ୍ଡିଆ ୟୁଏସ୍ ସପ୍ତମ ଭାରତ ଆମେରିକା ଆର୍ଥିକ ଏବଂ ଅର୍ଥନୈତିକ ସହଯୋଗ ବୈଠକ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆମେରିକାର ଅର୍ଥମନ୍ତ୍ରୀ ଷ୍ଟିଭେନ୍ ଟି ନ୍ୟୁଚିନ୍ ଏଥିରେ ଅଧ୍ୟକ୍ଷତା କରିଥିଲେ ବୈଠକ ପରେ ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଉଭୟପକ୍ଷ ପାରସ୍କରିକ ସହଯୋଗ ବୃଦ୍ଧି ଦିଗରେ କାର୍ଯ୍ୟ କରିବେ